ଆଲୋଚନା ପରେ ସେ କହିଛନ୍ତି ଶ୍ରୀମନ୍ଦିର ମଧ୍ଧକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଶା ଥିବାରୁ ସେବାୟତମାନଙ୍କ ଜୀବିକା ଉପରେ ବାଧା ଉପୁକୁଛି

ଏଥପାଇଁ ବୟନିକା କିମ୍ୟା ଅନ୍ୟ ସ୍ୱୟଂ ସହାୟକ ଗୋଷୀଙ୍କ ସହ ମିଶି ମାସ୍କ ପ୍ରସ୍ତୁତ କରାଯିବ

ତାଙ୍କ ବିଭାଗର ଅଧିକାରୀଙ୍କଠାରୁ ଲାଞ ନେଉଥିବା ସମୟରେ ସେ ଭିଜିଲାନ୍ ହାତରେ ଧରାପଡିଥିଲେ

ଅଭିଯୋଗକୁ ଭିତ୍ତିକରି ଭିଜିଲାନୁ ଟିମ୍ ଡିଏଫଓଙ୍କ ଅଫିସରରେ ପହଞ୍ଥିଲା ଡିଏଫଓ ଟଙ୍କା ନେଉଥିବା ସମୟରେ ଧରାପଡିଥିଲେ

ପରେ କାତିର ଜନକ ମହାତ୍କାଗାଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଶିତ ହୋଇ ବିଶିଷ ସ୍ୱାଧୀନତା ସଂଗ୍ରମାୀ ସ୍ୱର୍ଗତ ନବକୃଷ୍ଡ ଚୌଧୁରୀ ମାଳତୀ ଚୌଧୁରୀ ରମାଦେବୀଙ୍କ ପରି ବହ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଦେଶର ସ୍ୱାଧୀନତା ପାଇଁ କାର୍ଯ୍ୟ କରିଥିଲେ

କୋରାପୁଟ ମାଲକାଗିରି ରାୟଗଡା ଗଜପତି ଗଞ୍ଞାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଖିଂ ଜାରି କରାଯାଇଛି